ସବୁ ପୋଲିଂ ପାର୍ଟି କିଲ୍ଲା ମୁଖ୍ୟାଳୟରେ ପହଞ୍ଚିବା ପରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ

ସେହିପରି ଗଞ୍ଠାମ ଜିଲ୍ଗାର ସୋରଡ଼ାରେ ହୋଇଥିବା ନିର୍ବାଚନୀ ହିଂସାକାଣ୍ଡରେ ସମ୍ମକ୍ତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଶ୍ରୀ କୁମାର କହିଛନ୍ତି

ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯିବ ଏକ ଲକ୍ଷ କୋଟି ଟଙ୍କାର ଜଳସେଚନର ବ୍ୟବସ୍କା କରାଯିବ